ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟୀକା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଆଳି ତିନୋଟି ସହରକୃ ଗସ୍ତ କରିବେ

ଏହି ଗସ୍ତକାଳରେ ଶ୍ରୀ ମୋଦି ଅହମ୍ମଦାବାଦସ୍ଥିତ କାଇଡସ୍ ବାୟୋଟେକ୍ ପାର୍କ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ଏବଂ ପୁଣ୍ଡେସ୍ଥିତ ସେରମ୍ ପ୍ରତିଷ୍ଠାନର ପରିଦର୍ଶନ କରିବେ ଦେଶରେ କରୋନା ବିରୋଧୀ ଲଢ଼େଇ ନିର୍ଷାୟକ ସ୍ତରରେ ପହଞ୍ଚଥିବାବେଳେ ଏହିସବୁ ଟୀକା ପ୍ରସ୍ତୁତକାରୀ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି ଅହମ୍ମଦାବାଦ କାଇଡସ୍ କାର୍ଡ଼ିଲା ଫାର୍ମାସ୍ୟୁଟିକାଲ୍ ଟୀକା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକ୍ରିୟାର ସମୀକ୍ଷା କରିବେ ଆମ ଅହଜ୍ଞଦାବାଦ ସମ୍ଭାଦଦାତା ଜଣାଇଛନ୍ତି ଗ୍ରକ୍ରାଟ୍ର ଅହମ୍ମଦାବାଦ ଅଞ୍ଚଳର ଚଙ୍ଗୋଦରରେ କରୋନା ଟୀକାର ପ୍ରକ୍ରିୟାକରଣ କାରି ରହିଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ନିକଟବର୍ତ୍ତୀ ଅଞ୍ଚଳରେ ଏକ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି ଅହନ୍ମଦାବାଦ ଗସ୍ତ ପରେ ପ୍ରଧାନମନ୍ତ୍ରୀ ପୁଣେସ୍କିତ ସେରମ୍ ପ୍ରତିଷ୍ଠାନରେ କରୋନା ଟୀକା 'କୋଭିସିଲ୍ଡ୍'ର ପ୍ରସ୍ତୁତି ସମୀକ୍ଷା ସହ ସେଠାକାର ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ବରିଷ୍ଣ କର୍ମଚାରୀଙ୍କ ସହ ଏହି ଟୀକାର ଯୋଗାଣ ଏବଂ ନିରୀକ୍ଷଣ ସମ୍ପର୍କରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ଲୋହେଗାଓଁ ବିମାନ ବନ୍ଦରରେ ପହଞ୍ଚବା ପରେ ଏକ ସ୍ୱତନ୍ତ୍ର ହେଲିକପୁରରେ ସେରମ୍ ପ୍ରତିଷ୍ଠାନକ୍ତ ଯିବେ ପରେ ଶ୍ରୀ ମୋଦି ହାଇଦ୍ରାବାଦସ୍ଥିତ ହକିମ୍ପେଟ୍ ବାୟୁସେନା ଷ୍ଟେସନ୍ରେ ଅବତରଣ କରିବା ପରେ ଭାରତ ବାୟୋଟେକ୍ ଇକ୍ଷର୍ନ୍ୟାସନାଲ୍ ଲିମିଟେଡ୍ ପରିଦର୍ଶନ କରିବେ ସେଠାରେ ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ର ମିଳିତ ସହଯୋଗ 'କୋଭାକ୍ୱିନ୍' ଟୀକା ପ୍ରସ୍ତୁତ କରାଯାଉଛି ଜେକେ ଡିଡିସି ଇଲେକ୍ସନ୍ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ପ୍ରଥମ ପର୍ଯ୍ୟାୟ କିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ମତଦାନ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚ୍ଚଡ଼ାନ୍ତ ହୋଇଛି

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ମତଦାନ ପାଇଁ ସମସ୍ତ କୋବିଡ୍ ସତର୍କତା ଗ୍ରହଣ କରାଯାଇଛି

ପିଏମ୍ ସିଏମ୍ ଟକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲ୍ନାଡୁ ମୁଖ୍ୟମନ୍ତ୍ରୀ ଏଡାପଡ଼ି ପାଲାନୀସ୍ୱାମୀଙ୍କ ସହ ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ସେ କହିଛନ୍ତି ତାମିଲ୍ନାଡୁରେ ବାତ୍ୟା ଓ ବର୍ଷା ପରବର୍ତ୍ତୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନିତ କରିବାପାଇଁ କେନ୍ଦ୍ରୀୟ ଦଳକୁ ପଠାଯାଇଛି ଏହି ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଶାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି

ପିଏମ୍ କଣ୍ଡୋଲେନ୍ସ ଗୁଜୁରାଟ୍ର ରାଜକୋଟ୍ ହସ୍କିଟାଲ୍ରେ ଗତକାଲି ଅଗ୍ନିକାଣ୍ଡଜନିତ ମୃତ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ସେ ଟ୍ୱିଟ୍ କରି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରଶାସନ ପକ୍ଷର୍ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିର ଛାତ୍ରଛାତ୍ରୀମାନଙ୍କ ଡିଜିଟାଲ୍ ମାଧ୍ୟମରେ ସମ୍ବୋଧୃତ କରିବା ଅବସରରେ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ସାୟାଦିକମାନଙ୍କ ସକ୍ରିୟ ସହଯୋଗ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ହୋଇପାରିଛି

ଜନସାଧାରଣଙ୍କ ସମ୍ବାଦ ପରିବେଷଣ ସମୟରେ ଯେଉଁମାନେ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ସେମାନଙ୍କୁ ଡକ୍ଟର ହର୍ଷବର୍ଦ୍ଧନ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଆଇଆଇଏମ୍ସି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଡକୁର ହର୍ଷବର୍ଦ୍ଧନ ପରାମର୍ଶ ଦେଇଛନ୍ତି ଯାହାକି ସ୍ୱାସ୍ଥ୍ୟ ଏବଂ ତତ୍ ସମ୍ପର୍କିତ ବିଜ୍ଞାନ କ୍ଷେତ୍ରରେ ଜଣେ ସାମ୍ବାଦିକଙ୍କ ଉତ୍ତମ ଶିକ୍ଷାର ଅନୁଭୂତି ଆଣିଦେବ

ପିଏମ୍ କନ୍ଭର୍ସେସନ୍ ଭାରତ ଏବଂ ବ୍ରିଟେନ୍ କୋଭିଡ୍ ପରବର୍ତ୍ତୀ ସମୟରେ ପାରସରିକ ସହଯୋଗ ବକାୟ ରଖିବା ବିଷୟ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ ବୋରିସ୍ ଜନ୍ସନ୍ଙ୍କ ସହ ଟେଲିଫୋନ୍ରେ ବାର୍ଭାଳାପ ସମୟରେ ଉଭୟ ନେତା କୋଭିଡ୍ ମହାମାରୀ ପରବର୍ତ୍ତୀ ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦିଗରେ ଆଲୋଚନା କରିଛନ୍ତି ବିଶେଷକରି କରୋନା ଟୀକା ବିକାଶ ଏବଂ ପ୍ରସ୍ତୁତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ନେଇ କଥାବାର୍ତ୍ତା ହୋଇଛି ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୈଙ୍କାନିକ ଗବେଷଣା ପ୍ରତିରକ୍ଷା ଓ ସୁରକ୍ଷା ଏବଂ ଛାତ୍ର ଓ ବୂତ୍ତିଧାରୀମାନଙ୍କ ପାଇଁ ଉଭୟ ଦେଶରେ ଥିବା ସମସ୍ତ ସୁବିଧା ଓ ସୁଯୋଗର ବ୍ୟବହାର ନିମନ୍ତେ ସହମତି ପ୍ରକାଶ ପାଇଛି ଜଳବାୟୁ ପରିବର୍ତ୍ତନ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଭୟ ଦେଶ ମିଳିତଭାବେ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି ଏଜୁକେସନ ମିନିଷ୍ଟର୍ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ବିଦ୍ୟାଳୟ ଶିକ୍ଷା ବିଭାଗଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କିତ ସଂକଳନକୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ନୁଆଦିଲ୍ଲୀରେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଶ୍ରୀ ପୋଖରିଆଲ୍ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ଅଭିଯାନ ପକ୍ଷର୍ ନିଆଯାଇଥିବା ପଦକ୍ଷେପ ସମେତ ପିଏମ୍ ଇ ବିଦ୍ୟା ପ୍ରଗ୍ୟାତ ଗାଇଡ୍ଲାଇନ୍ ମନୋଦର୍ପଣ ସମେତ ମହାମାରୀ ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ନ ଯାଇ ମଧ୍ୟ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ମାଧ୍ୟମରେ ଶିକ୍ଷା ଗ୍ରହଣ କରିଥିବା କଥା ଉଲ୍ଲେଖ କରିଛନ୍ତି ଏହିସବୁ ପଦକ୍ଷେପ ପାଇଁ ମନ୍ତ୍ରୀ ଶ୍ରୀ ନିଶଙ୍କ ସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ତ୍ରଣାଳୟ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଶିକ୍ଷାଦାନ କିପରି ହୋଇଛି ସେ ସମ୍ପର୍କରେ ପୁନଃ କଳ୍ପନା ଏବଂ ପୁନଃ ଯୋଜନା କର୍ରଛି ମାଡ୍ରାସ୍ ଏଚ୍ସି ଲକ୍ଷ୍ମୀବିଳାଶ ବ୍ୟାଙ୍କ୍ ଏଲ୍ଭିବି ସହ ଡିବିଏଫ୍ ବ୍ୟାଙ୍କ୍ର ମିଶ୍ରଣରେ ମାଡ୍ରାସ୍ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି

ଆର୍ବିଆଇ ମଧ୍ୟ ଡିବିଏଫ୍ ବ୍ୟାଙ୍କ ସହ ଏଲ୍ଭିବିର ମିଶ୍ରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି

ମାଡ୍ରାସ୍ ହାଇକୋର୍ଟରେ ଶାଖା ପରିଚାଳକଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି